ଶ୍ରୀକ୍ଷେତ୍ରରେ ଡାଳିକିଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ତାଙ୍କ ବିୟୋଗରେ ମୁଖ୍ୟମନ୍ତୀ ନବୀନ ପଟଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିବା ସହ ତାଙ୍କ ଭଳି ଜଣେ ରାଜନେତା ସାମାଜିକ କାର୍ଯ୍ୟକର୍ତ୍ରା ଓ ଓଡ଼ିଆ ଭାଷା ସୁରକ୍ଷା ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ତାଙ୍କର ଅମର ଆମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ସେହିପରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଣା ବିଜେପି ବିଧାୟକ ଦଳ ନେତା କନକ ବର୍ବ୍ଧନ ସିଂହଦେଓ ବରିଷ୍ଡ ବିଜେପି ନେତା ବିଶ୍ୱଭ୍ଷଣ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ପରିଡ଼ାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି

ସେହିପରି ସମୁଦ୍ରକୂଳ ଅଞଳ ଓ ରାସ୍ତାକୁ ଆଲୋକିତ କରାଯିବା ସହ ଶତାଧିକ ଲାଇଫ୍ଗାର୍ଡ ଏବଂ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି

ଏଠାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧତାମ୍ଟଳକ କରାଯାଇଛି

ସାଧବ ପୁଅଙ୍କ ଏହି ଯାତ୍ରାକୁ ମନେପକାଇ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଷିତ ହେଉଛି

ଉଭୟ ପଡିଆ ଏବଂ ପ୍ରବେଶ ପ୍ରସ୍ତାନ ଦ୍ୱାରରେ ସିସିଟିଭି କ୍ୟାମେରା ଲଗାଯିବ

ଆଉ ଦୁଇଜଣ ଆହତ କଟକ ବଡ ଡାକ୍ତରଖାନାରେ ଚିକିହିତ ହେଉଛନ୍ତି ଏହି ଘଟଶାରେ ଘଟଶାସ୍ତଳରେ ଜଶେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା

ଏହାର ସୁଯୋଗ ନେଇ ଦୁର୍ବୁଉ ଜଶକ ଖସି ପଳାଇ ଯାଇଥିବା ପୁଲିସ କହିଛି ତେବେ ଗୁଳିକାଣ୍ଡର କାରଣ ଜଣାପଡିନାହିଁ ପୁଲିସ ଘଟଣାର ତଦନ୍ତ କରୁଛି